ଦିଲ୍ଲୀ ପ୍ରୋଟେଷ୍ଟ ସଂଶୋଧିତ ନାଗରିକତା ଆଇନ୍ ବିରୁଦ୍ଧରେ ବିକ୍ଷୋଭ କାରଣରୁ ଦିଲ୍ଲୀର ଯେଉଁ ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରିଦିଆଯାଇଥିଲା ତାକୁ ଏବେ ଖୋଲିଦିଆଯାଇଛି ତେବେ ଜାମିଆ ମିଲିଆ ଇସଲାମିଆ ଜସୋଲା ବିହାର ଓ ସାହିନ୍ବାଗ୍ ଷ୍ଟେସନ୍ଗୁଡ଼ିକ ପୂର୍ବଭଳି ବନ୍ଦ ରହିଛି ଓ ଏହିସବୁ ଷ୍ଟେସନ୍ରେ କୌଣସି ଟ୍ରେନ୍ ଅଟକିବ ନାହିଁ ଦିଲ୍ଲୀ ମେଟ୍ରୋ ରେଳକର୍ପୋରେସନ୍ ଟ୍ୱିଟ୍ ଯୋଗେ କହିଛି ଚାନ୍ଦିନୀଚୌକ ବାରଖମ୍ଘା ମଣ୍ଡିହାଉସ୍ ପ୍ରଗତି ମଇଦାନ ଲାଲକିଲା ଜାମା ମସଜିଦ୍ ଦିଲ୍ଲୀ ଗେଟ୍ ଆଇଟିଓ ଜନପଥ ଖାନ୍ ମାର୍କେଟ୍ ବସନ୍ତ ବିହାର ଓ ମୁନିର୍କା ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଏବେ ଖୋଲା ରହିଛି ବିଶ୍ୱବିଦ୍ୟାଳୟ ରାଜୀବ ଚୌକ ପଟେଲ ଚୌକ ସେଣ୍ଟ୍ରାଲ୍ ସେକ୍ରେଟେରିଏଟ୍ ଉଦ୍ୟୋଗଭବନ ଓ ଲୋକକଲ୍ୟାଣମାର୍ଗ ମେଟ୍ରୋ ଷ୍ଟେସନ୍ ଏବେ ଖୋଲାଯାଇଛି

ଦିଲ୍ଲୀ ପୁଲିସ୍ ଅଧିକାରୀମାନେ ଆକାଶବାଣୀକୁ କହିଛନ୍ତି ଲାଲକିଲ୍ଲା ଓ ମଣ୍ଡି ହାଉସ୍ ଅଞ୍ଚଳରେ କୌଣସି ପ୍ରକାର ବିକ୍ଷୋଭକୁ ବାରଣ କରାଯାଇଛି

କେବଳ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ଦିଲ୍ଲୀ ପୁଲିସ୍ ପକ୍ଷରୁ ବିକ୍ଷୋଭକାରୀମାନଙ୍କୁ ଅନୁରୋଧ କରାଯାଇଛି ଦିଲ୍ଲୀ ପୁଲିସ୍ ଲୋକସଂପର୍କ ଅଧିକାରୀ ଏମ୍ଏସ୍ ରାନ୍ଧଓ୍ୱା ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି

ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପରେ ପୁଲିସ୍ ସେମାନଙ୍କୁ ବିନା ବଳପ୍ରୟୋଗରେ ସେଠାରୁ ଘଉଡ଼ାଇ ଦେଇଛି ବିହାର ବିହାରରେ ନାଗରିକତା ସଂଶୋଧନ ଆଇନ୍ କାର୍ଯ୍ୟକାରୀ ବିରୁଦ୍ଧରେ ବାମପନ୍ତ୍ରୀ ଦଳ ଦ୍ୱାରା ଆହତ ବନ୍ଦ ଡାକରା ଯୋଗୁଁ ବିଭିନ୍ନ ସ୍ଥାନରେ ରେଳ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ବନ୍ଦ ସମର୍ଥକମାନେ ବିଭିନ୍ନ ରାଜରାସ୍ତାରେ ବ୍ୟାନର ପୋଷ୍ଟର ସ୍କୋଗାନମାନ ଦେଇ ସିଏଏକୁ ବିରୋଧ କରିଥିଲେ ସେମାନେ କେତେକ ଜାତୀୟ ଓ ରାଜ୍ୟ ରାଜପଥରେ ଟାୟାର କାଳି ରାସ୍ତା ଅବରୋଧ କରିଥିଲେ କର୍ଣ୍ଣାଟକ ସିଏଏ ପ୍ରୋଟେଷ୍ଟ କର୍ଣ୍ଣାଟକର ହଜାର ହଜାର ଲୋକ ନିଷେଦ୍ଧାଦେଶର ଅବମାନନା କରି ଆକି ବେଙ୍ଗାଲ୍ରୁରେ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି ସିଟି ମାର୍କେଟ୍ ନିକଟସ୍ଥ ମୟୂସୁର ବ୍ୟାଙ୍କ୍ ଛକରେ ଲୋକମାନଙ୍କର ଭିଡ଼ ବଢ଼ିବାରୁ ସେମାନଙ୍କୁ ହଟାଇବା ପାଇଁ ପୁଲିସ୍କୁ ଅକ୍ଲାନ୍ତ ଉଦ୍ୟମ କରିବାକୁ ପଡ଼ିଛି ତିନି ଦିନ ପାଇଁ କର୍ଫ୍ୟୁ ଲଗାଯାଇଥିବାରୁ କଂଗ୍ରେସ ନେତା ସିଦ୍ଧ ରମେୟା ସରକାରଙ୍କ ସମାଲୋଚନା କରିଛନ୍ତି ଟ୍ୱିଟ୍ ଯୋଗେ ସେ କହିଛନ୍ତି ସରକାର ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ କେବେବି ଦମନ କରି ପାରିବେନାହିଁ

ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ତା ଆଇନ୍ ହାତକୁ ନ ନେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହିତ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାଳନା ଭଳି କଠୋର କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବା ପାଇଁ ପୁଲିସ୍କୁ ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ଆରେଷ୍ଟ ତେଲେଙ୍ଗାନାର ହାଇଦ୍ରାବାଦରେ ଆଜି ସଂଶୋଧିତ ନାଗରିକ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ କିଛି ରାଜନୈତିକ ଦଳର ନେତା ଓ ଛାତ୍ରମାନଙ୍କୁ ପୁଲିସ୍ ଗିରଫ୍ କରିଛି କୌଣସି ପ୍ରଦର୍ଶନ ବା ବିକ୍ଷୋଭ ପାଇଁ ଅନୁମତି ନଥିବା ସତ୍ତ୍ୱେ ଅନେକଗୁଡ଼ିଏ ସଂଗଠନ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଥିଲା ହାଇଦ୍ରାବାଦର ପ୍ରଦର୍ଶନୀ ପଡ଼ିଆରୁ ଶୋଭାଯାତ୍ରା ବାହାର କରିବା ପାଇଁ ପୁଲିସ୍ ବାରଣ କରିବା ସତ୍ତ୍ୱେ ଆନ୍ଦୋଳନକାରୀମାନେ ନିକଟସ୍ଥ ହାଇଦ୍ରାବାଦର ବିଜେପି କାର୍ଯ୍ୟାଳୟ ଭିତରକୁ ପସିବାକୁ ଉଦ୍ୟମ କଲାବେଳେ ପୁଲିସ୍ ସେମାନଙ୍କୁ ହାଜତକୁ ନେଇଥିଲା ଇତିମଧ୍ୟରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ସେହିଭଳି ବିକ୍ଷୋଭ ଆୟୋଜିତ ହେବା ପରେ ପୁଲିସ୍ କେତେକ ଛାତ୍ରଙ୍କୁ ମଧ୍ୟ ଗିରଫ୍ କରିଛି

ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ କୋଷ୍ଟା ଆଜି ସକାଳେ ନ୍ତଆଦିଲ୍ଲୀରେ ପହଞ୍ଚିଛନ୍ତି ଆଲୋଚନା ସମୟରେ ଉଭୟ ନେତା ପ୍ରତିରକ୍ଷା ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ବାଶିଜ୍ୟ ଆଦି କ୍ଷେତ୍ରରେ ଦ୍ୱିପକ୍ଷିୟ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ବିଭିନ୍ନ ମାର୍ଗ ଉପରେ ବିଚାରବିମର୍ଷ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ଓ ପର୍ତ୍ତୃଗାଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ପର୍ତ୍ତୂଗାଲ ଭାରତକୁ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ସମାବେଶୀ ଗଣତନ୍ତ୍ର ଓ ପ୍ରାଚୀନ ସଭ୍ୟତାର ମାନ୍ୟତା ଦେଇଆସୁଛି ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଥିବା ବିଷୟକୁ ପର୍ତ୍ତୃଗାଲ୍ ସ୍ୱୀକାର କରେ ଏସ୍ଏସ୍ବି ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି ଭାରତରେ ଶାନ୍ତି ଚାହୁଁନଥିବା କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନେପାଳ ଓ ଭୁଟାନ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିବାର ଯୋଜନା କରୁଛନ୍ତି

ସେ କହିଛନ୍ତି ଦେଶର ସୁରକ୍ଷା ଓ ଅଖଣ୍ଡତାପ୍ରତି ଏସ୍ଏସ୍ବିର ଦୃଷ୍ଟାନ୍ତମଳକ ଅବଦାନ ରହିଛି ଏବଂ ସୀମାରେ ପହରା ସମୟରେ ଯେଉଁମାନେ ନିଜର ପ୍ରାଣବଳୀ ଦେଇ ଶହୀଦ୍ ହୋଇଯାଇଛନ୍ତି ରାଷ୍ଟ୍ର ସେମାନଙ୍କୁ ସଲାମ କରେ

ଏହି ଅବସରରେ ସେ ଉଲ୍ଲେଖନୀୟ କାର୍ଯ୍ୟ ତଥା ସାହସିକତା ପାଇଁ କେତେକ ଏସ୍ଏସ୍ବି ଯବାନଙ୍କୁ ସମ୍ମାନୀତ କରିଛନ୍ତି

ଏହି ବୈଠକ କାଳରେ ଆମଦାନୀ କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ଘରୋଇ ନିବେଶର ପୁନରୁଦ୍ଧାର ତଥା ଅର୍ଥନୀତିର ଅଭିବୃଦ୍ଧି ତ୍ୱରିତକରଣ ପାଇଁ ସହଜରେ ବ୍ୟବସାୟ ନିମନ୍ତେ ପୁଞ୍ଜିନିବେଶକୁ ସୁରକ୍ଷା ପ୍ରଦାନ କରିବା ସକାଶେ ଆବଶ୍ୟକ ନିୟାମକ ପରିବେଶର ଉନ୍ନତି ଆଦି ପ୍ରସଙ୍ଗ ଉପରେ ପ୍ରମୁଖ ଶିଳ୍ପପତିମାନେ ମତ ଦେଇଛନ୍ତି ଗ୍ରାମୀଣ ଅର୍ଥନୀତି ବିଶେଷ କରି ଲୋକମାନଙ୍କର ଆବଶ୍ୟକତା ବୃଦ୍ଧି ଦିଗରେ ଉଦ୍ୟମ କରିବା ପାଇଁ ଶିଳ୍ପପତିମାନେ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ସୀତାରମଣଙ୍କ ବ୍ୟତୀତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥସଚିବ ରାଜୀବ କୁମାର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେତି ଶ୍ରୀନିବାସ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ସିଜ୍ଫାୟାର ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ସୀମାବର୍ତ୍ତୀ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆକି ସକାଳେ ଭାରତୀୟ ସେନା ଶିବିର ଓ ଜନବସତି ଅଞ୍ଚଳ ଉପରକୃ ଆଖିବ୍ରଜା ଗୁଳିଚାଳନା କରିଛି

ସଜାଗ ରହିଥିବା ଭାରତୀୟ ଯବାନମାନେ ତୁରନ୍ତ ଏହାର ଦୂଡ଼ ଜବାବ ଦେଇଥିଲେ କିଛି ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା ଭାରତ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିବା ସ୍ବଚନା ମିଳିଛି ଝାଡ଼ଖଣ୍ଡ ଇଲେକୁନ ଝାଡ଼ଖଣ୍ଡରେ ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ପୁଲିଂ ଟିମ୍ଗୁଡ଼ିକୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ସେମାନେ ଆଜି ଅପରାହୁ ସୁଦ୍ଧା ନିଜ ନିଜ ପୋଲିଂ କେନ୍ଦ୍ର ନିକଟରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ନକ୍କଲ ଏନ୍କାଉଣ୍ଟର ଛତିଶଗଡ଼ର ସୁକମା ଜିଲ୍ଲାରେ ଆଜି ପୁଲିସ୍ ସହ ସଂଘର୍ଷରେ ଜଣେ ମହିଳା ନକ୍ୱଲପନ୍ଥୀର ମୃତ୍ୟୁ ଘଟିଛି ସୁକମା ଏସ୍ପି କହିଛନ୍ତି ଯେ ସିଙ୍ଗାନମାଡ଼ଗୁ ଗ୍ରାମ ନିକଟସ୍ଥ କଙ୍ଗଲରେ ସନ୍ତାସବାଦ ନିରୋଧୀ ଅଭିଯାନ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା ଗଭ୍ ସିଲ୍ ସରକାର କହିଛନ୍ତି ଯେ ଜାତୀୟ ଦକ୍ଷତା ବିକାଶ ଅଭିଯାନ ଅଧୀନରେ ଦେଶରେ ବାର୍ଷିକ ଏକ କୋର୍ଟରୁ ଊର୍ଦ୍ଧ୍ୱ ଯୁବକଙ୍କୁ କାର୍ଯ୍ୟ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି

ମନ୍ତ୍ରଶାଳୟ ପକ୍ଷର୍ତ କ୍ରହାଯାଇଛି ବୂହତ ଆକାରରେ ଦ୍ରତ ଗତିରେ ଉଚ୍ଚମାନର କୌଶଳ ତାଲିମ୍ ପ୍ରଦାନ କରି ସ୍କିଲ୍ ଇଣ୍ଡିଆ ଲକ୍ଷ୍ୟକୁ ହାସଲ କରିବା ପାଇଁ ଉଦ୍ୟମ କାରି ରହିଛି